ଭୋଟଦାତାମାନଙ୍କ ନିଜ ଆଡ଼କୃ ଟାଣିବା ପାଇଁ ରାଜନୈତିକ ଦଳଗ୍ରଡ଼ିକ ଏବେ ଘରକ୍ତ ଘର ଯାଇ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ଶାସକ ବିଜେପି ଓ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ମ୍ରଖ୍ୟତଃ ପ୍ରତିଦ୍ୱନ୍ଦୀତା ହେଉଛି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଟିଆର୍ଏସ୍ ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୂଇ ପାଖ ସଦୂଶ ଆଜି ଅପରାହୁରେ ତେଲଙ୍ଗାନାର ମହବ୍ରବ୍ ନଗରଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ଟିଆର୍ଏସ୍ ଓ କଂଗ୍ରେସ ହେଉଛି ବଂଶାନୁକ୍ରମିକ ପାର୍ଟି ଏବଂ ଉଭୟ ଦଳର ଗୋଟିଏ ଲକ୍ଷ୍ୟ ରହିଛି ବଂଶବାଦକୁ ଆଗକୁ ବଢ଼ାଇବା ଉଭୟ ଦଳ ସଂଖ୍ୟାଲଘୁ ସଂପ୍ରଦାୟକୁ ତୁଷ୍ଟ କରିବା ଏବଂ ଭୋଟ୍ ବ୍ୟାଙ୍କ୍ ରାଜନୀତି ଚଳାଇଛନ୍ତି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଟିଆର୍ଏସ୍ ସରକାର ଦୁଇ ବେଡ୍ରୁମ୍ ବିଶିଷ୍ଟ ଘର ଯୋଗାଇ ଦେବ ବୋଲି ଫମ୍ପା ପ୍ରତିଶ୍ରତି ଦେଇଥିଲା କିନ୍ତୁ ତାହା କଦାପି ପ୍ରରଣ ହୋଇପାରି ନାହିଁ

ଶ୍ରୀ ମୋଦି କହିଛନ୍ତି ୟୁପିଏ ସରକାର ଯଦି ସ୍ୱାମୀନାଥନ କମିଟି ରିପୋର୍ଟକୁ ଗ୍ରହଣ କରିଥାନ୍ତେ ତେବେ ତେଲଙ୍ଗାନାରେ କୂଷକମାନଙ୍କ ଅବସ୍ଥା ଆଜି ଯାହା ଅଛି ତାହା ନ ଥାନ୍ତା କେନ୍ଦ୍ର ସରକାର ରାସ୍ତା ନିର୍ମାଣ କରିବେ ରେଳ ପ୍ରକଳ୍ପ ସ୍କାର୍ଟ ସିଟି ଓ ଅମୃତ ପ୍ରକଳ୍ପ ଆଦି ତେଲଙ୍ଗାନାରେ କାର୍ଯ୍ୟକାରୀ କରିବେ ବୋଲି ପ୍ରଧାନମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି

ପୂର୍ବରୁ ନିଜାମାବାଦ୍ ସହରରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ବୋଲି ଅଭିଯୋଗ କରିଥିଲେ ସେ କହିଥିଲେ ଟିଆର୍ଏସ୍ ମଧ୍ୟ ଏହି ନୀତିକୁ ଅନୁସରଣ କରୁଛି ଟିଆର୍ଏସ୍ ସରକାର ରାଜ୍ୟରେ କୌଣସି ବିକାଶ କରିପାରି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ମାଗଣା ସ୍ୱାସ୍ଥ୍ୟସେବା ଯୋଗାଉଥିବା କେନ୍ଦ୍ର ସରକାରଙ୍କ ଆୟୁଷ୍କାନ୍ ଭାରତ ଯୋଜନାକୁ ତେଲଙ୍ଗାନା ସରକାର କାର୍ଯ୍ୟକାରୀ ନ କରି ଗରିବ ଲୋକମାନଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଅର୍ଗଣ ଜେଟଲୀ ଓ ପ୍ରକାଶ କାଭଡେକର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ବିଜେପି ନେତା ଓ କର୍ମୀମାନଙ୍କ ଗହଣରେ କୟପୁରଠାରେ ଏହି ଇସ୍ତାହାର ପ୍ରକାଶ କରିଛନ୍ତି

ପ୍ରତ୍ୟେକ ଡିଭିଜନ୍ ସଦର କାର୍ଯ୍ୟାଳୟରେ ଋଣ ଛାଡ଼ କମିଶନ୍ ସ୍ଥାପନ କରିବାକୁ ଇସ୍ତାହାରରେ ପ୍ରତିଶ୍ରତି ଦିଆଯାଇଛି

ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଛନ୍ତି ସାର୍ବଜନୀନ ସ୍ୱାସ୍ଥ୍ୟବୀମା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଡିଆର୍ଡିଓ ଗବେଷଣା ଓ ବିକାଶ ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ପ୍ରତିରକ୍ଷା କ୍ଷେତ୍ରରେ ବୌଦ୍ଧିକ ସମ୍ପଭିରେ ବିକାଶ ଆଣିବା ପାଇଁ ମିଶନ୍ ରକ୍ଷା ଜ୍ଞାନଶକ୍ତିକୁ ନୂଆଦିଲ୍ଲୀରେ ଆଜି ଉଦ୍ଘାଟନ କରି ଶ୍ରୀମତୀ ସୀତାରମଣ କହିଛନ୍ତି ବିଦେଶୀ କମ୍ପାନୀଗୁଡ଼ିକ ଠାରୁ କାରିଗରିଜ୍ଞାନ ଓ ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ ହ୍ରାସ କରି ଆତ୍କ ନିର୍ଭରଶୀଳତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୃଳ ଲକ୍ଷ୍ୟ ସିଲିକନ୍ଭାଲିରୁ ପ୍ରତ୍ୟାବର୍ତ୍ତନ କରି ଭାରତରେ ଷ୍ଟାର୍ଟ୍ ଅଫ୍ ଆରମ୍ଭ କରିବା ପାଇଁ ଆଗ୍ରହ ବୃଦ୍ଧି ପାଇଥିବା କଥା ସେ ଦର୍ଶାଇଛନ୍ତି ଜେ ଆଣ୍ଡ କେ ପଞ୍ଚାୟତ ଜାମ୍ମୁ କାଶ୍ମୀରର ଚତ୍ର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଅପରାହ୍ରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି

ଭୋଟ ଗଣତି ଆରମ୍ଭ ହୋଇସାରିଛି ଓ ଆଜି ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ଆଶା କରାଯାଇଛି ଜେ ଆଣ୍ଡ କେ ଏନ୍କାଉଣ୍ଟର ଜାମ୍ମୁ କାଶ୍କୀରର କୁଲ୍ଗାଓଁ ଓ ପୁଲୁୱାମା ଜିଲ୍ଲାରେ ନିରାପତ୍ତା ବାହିନୀ ସହ ଏ ପର୍ଯ୍ୟନ୍ତ ଚାଲିଥିବା ସଂଘର୍ଷରେ ତିନିକଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି କୁଲ୍ଗାଓଁ ଜିଲ୍ଲାର ରେଡ୍ୱାନି ଅଞ୍ଚଳରେ ଦୁଇଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ସିଆର୍ପିଏଫ୍ ଯବାନ୍ ଆହତ ହୋଇଥିଲେ ଜଣେ ଆହତ ଯବାନ୍ଙ୍କର ପରେ ମୃତ୍ୟୁ ଘଟିଥିଲା ତେଣେ ପୁଲୁୱାମା କିଲ୍ଲାର ତ୍ରାଲ୍ ଅଞ୍ଚଳରେ ଚାଲିଥିବା ସଂଘର୍ଷରେ ଜଣେ ସନ୍ତାସବାଦୀର ମୃତ୍ୟୁ ଘଟିଛି

ସେ କହିଛନ୍ତି ଭାରତ ଓ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ସ୍ୱତନ୍ତ୍ର ତଥା ଅନନ୍ୟ ଓ ଦୁହେଁ ଦୁହିଁଙ୍କର ଘନିଷ୍ଠ ବନ୍ଧୁ ରାଷ୍ଟ୍ର ଭାରତର ସାମୃହିକ ବିକାଶ ନୀତିରେ ମାଳଦ୍ୱୀପ ସମେତ ଅନ୍ୟ ପଡ଼ୋଶୀ ଦେଶମାନେ ଅଛନ୍ତି ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲୁ ଶାହିଦ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି

ସେ କହିଛନ୍ତି ମାଳଦ୍ୱୀପକୁ ଏହାର ବିକାଶରେ ସହାୟତା କରିବାକୁ ଭାରତ ସରକାର ପ୍ରତିଶ୍ରତିବଦ୍ଧ ପ୍ରସାଦ ସିଏସ୍ସି ଇଲେକ୍ରୋନିକ୍ ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଦେଶର ଅଢେଇ ଲକ୍ଷ ପଞ୍ଚାୟତକ୍ ସାଧାରଣ ସେବା କେନ୍ଦ୍ର ସହ ଯୋଡ଼ିବା ଲାଗି ଲକ୍ଷ୍ୟ ରଖାଯାଇଛି ନ୍ତଆଦିଲ୍ଲୀରେ ଏକ କର୍ମଶାଳାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ପ୍ରସାଦ କହିଛନ୍ତି ସାର୍ବଜନୀନ ସେବା କେନ୍ଦ୍ର ବା ସିଏସ୍ସି ଏବେ ଜନଆନ୍ଦୋଳନରେ ପରିଣତ ହୋଇଛି ଦେଶରେ ସମସ୍ତଙ୍କୁ ଡିଜିଟାଲ୍ ସେବା ଯୋଗାଇବା ପାଇଁ ସିଏସ୍ସି ଲକ୍ଷ୍ୟ ହାସଲ କରିପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରସାଦ କହିଛନ୍ତି ଦେଶରେ ଡିକିଟାଲ୍ ଦେଶନେଣ ଓ ଅନ୍ୟାନ୍ୟ ଡିଜିଟାଲ୍ କାର୍ଯ୍ୟ ଏବେ ବୈଷୟିକ ବିପ୍ଳବ ସୃଷ୍ଟି କରିଛି ଡିଜିଟାଲ୍ ମଞ୍ଚ କରିଆରେ ସେବା ଯୋଗାଣ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି

ଓପନର୍ ସ୍କୃତି ମନ୍ଧାନା ଓ ଜେମିହା ରୋଡ୍ରିଗ୍ୱ ମଧ୍ୟ ସେମାନଙ୍କର ସର୍ବୋତ୍ତମ ସଫଳତା ହାସଲ କରିଥିବା ପାହ୍ୟା ତାଲିକାରେ ପ୍ରକାଶ ପାଇଛି ହରମନପ୍ରିତ ତୂତୀୟ ସ୍ଥାନରେ ଅଛନ୍ତି

ହକି ଚତୁର୍ଦ୍ଦଶ ପୁରୁଷ ହକି ବିଶ୍ୱକପ୍ର ପୁଲ୍ ସି ରେ ଆସନ୍ତାକାଲି ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ ଏହି ମ୍ୟାଚ୍ ଭୁବନେଶ୍ୱରଠାରେ ଖେଳାଯିବ

ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଆଜି ସନ୍ଧ୍ୟାରେ ଭୁବେନଶ୍ୱରଠାରେ ଉଦ୍ଘାଟନୀ ଉହବ ଅନୁଷ୍ଠିତ ହେଉଛି ଲଙ୍କା ପାର୍ଲାମେଣ୍ଟ ଶ୍ରୀଲଙ୍କାରେ ଗାଦିଚ୍ୟୁତ ରନିଲ ବିକ୍ରମ ସିଂଘେଙ୍କ ସରକାରଙ୍କ ପ୍ରତି ସମର୍ଥନ ଦେଉଥିବା ସାଂସଦ ତଥା ପୂର୍ବତନ ମନ୍ତ୍ରୀମାନେ ମହିନ୍ଦା ରାଜପାକ୍ଷେ ସରକାରଙ୍କୁ ସ୍ୱୀକୃତି ନ ଦେବା ପାଇଁ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେବା ସକାଶେ ପାର୍ଲାମେଣ୍ଟର ବାଚସ୍କତିଙ୍କୁ ଅନୁରୋଧ ଜଣାଇଛନ୍ତି ତେଣେ ରାଜପାକ୍ଷେଙ୍କ ସରକାରଙ୍କୁ ସମର୍ଥନ କରୁଥିବା ସାଂସଦମାନେ ଆଜି ଅପରାହୁରେ ପାର୍ଲାମେଣ୍ଟ ଅଧିବେଶନ ଛାଡ଼ି ଚାଲିଯାଇଛନ୍ତି ୟୁନାଇଟେଡ୍ ନ୍ୟାସନାଲ୍ ଫ୍ରିଣ୍ଣ ଏବଂ ଶ୍ରୀଲଙ୍କା ମୁସଲିମ୍ କଂଗ୍ରେସ ପାର୍ଟିର ସଦସ୍ୟମାନେ ବାଚସ୍କତି କାରୁ ଜୟସୁରିୟାଙ୍କୁ କହିଛନ୍ତି ରାଜପାକ୍ଷେଙ୍କ ସରକାରକୁ କିମ୍ବା ତାଙ୍କର କୌଣସି ମନ୍ତ୍ରୀଙ୍କୁ ଗଣମାଧ୍ୟମଗୁଡ଼ିକ ଯେଭଳି ସ୍ୱୀକୃତି ନ ଦେବେ ସେଥିପାଇଁ ନିର୍ଦ୍ଦେଶନାମା କାରି କରାଯାଉ ସେମାନେ କହିଛନ୍ତି ସଭାଗୃହରେ ରାଜପାକ୍ଷେଙ୍କ ସରକାର ଅନାସ୍ଥାପ୍ରସ୍ତାବ ଭୋଟ୍ରେ ହାରିଯାଇଥିବାରୁ ତାଙ୍କ ସରକାରଙ୍କୁ ସ୍ୱୀକୃତି ଦିଆଯାଇ ପାରିବ ନାହିଁ